ଜାନ୍ମୁ କାଶ୍ମୀର ପ୍ରଶାସନ କଟକଣା ଲାଗୁ କରି ଜାରି କରିଥିବା ନିର୍ଦ୍ଦେଶଗୁଡ଼ିକର ସମୀକ୍ଷା କରିବାକୁ କୋର୍ଟ କହିଛନ୍ତି

ଜାମ୍ମୁ କାଶ୍ମୀରରେ କଟକଣା ଲାଗୁ କରାଯିବା ସଂକ୍ରାନ୍ତୀୟ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶର ସପ୍ତାହେ ମଧ୍ୟରେ ସମୀକ୍ଷା କରି ଏହାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ସୁପ୍ରିମ୍କୋର୍ଟ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହସ୍କିଟାଲ୍ ଓ ଶିକ୍ଷାନୁଷାନ ସମେତ ରାଜ୍ୟର ପ୍ରତ୍ୟେକ ଅନୁଷ୍ଠାନରେ ଇଷ୍ଟର୍ନେଟ୍ ସେବା ପୁନଃ ସ୍ଥାପନ କରିବାକୁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ଜଷ୍ଟିସ୍ ଏନ୍ଭି ରମନା ଆର୍ ସୁଭାଷ ରେଡ୍ଜୀ ଓ ବିଆର୍ଗବାଇଙ୍କୁ ନେଇ ଏକ ଖଣ୍ଡପୀଠ ଏ ସମ୍ଭନ୍ଧୀୟ ପିଟିସନ୍ର ଶୁଣାଣି କରି ଏହି ରାୟ ଦେଇଛନ୍ତି ସେହି ପିଟିସନ୍ଗୁଡ଼ିକ ମଧ୍ୟରେ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ୍ ଓ 'କାଶ୍ମୀର ଟାଇମ୍ସ' ସମ୍ପାଦପତ୍ର କାର୍ଯ୍ୟନିର୍ବାହୀ ସମ୍ପାଦକ ଅନୁରାଧା ଭାସିନ୍ଙ୍କ ଆବେଦନଗୁଡ଼ିକ ମଧ୍ୟ ରହିଛି ରାଜ୍ୟରେ ଲାଗୁ କରାଯାଇଥିବା କଟକଶାଗୁଡ଼ିକୁ ଚ୍ୟାଲେଞ୍ଜ କରି ଏହି ଆବେଦନଗୁଡ଼ିକ କରାଯାଇଥିଲା ଜଷ୍ଟିସ୍ ଏନ୍ଭି ରମନା କହିଛନ୍ତି ଇଷ୍ଟର୍ନେଟ୍ ସେବା ବାତିଲ୍ କରିବା କିମ୍ବା ଏହା ଉପରେ କଟକଣା ଲାଗୁ କରିବାପାଇଁ ଜାରି କରାଯାଇଥିବା ଯେକୌଣସି ନିର୍ଦ୍ଦେଶର ନ୍ୟାୟିକ ଯାଞ୍ କରାଯିବ ଖଣ୍ଡପୀଠ କହିଛନ୍ତି ବାକ୍ସ୍ୱାଧୀନତା ଏକ ଅତ୍ୟନ୍ତ ମୂଲ୍ୟବାନ ତଥା ପବିତ୍ର ଅଧିକାର

ଏଭଳି ନିଷେଧାଜ୍ଞା ଲାଗୁ କରିବା ସମୟରେ ମାଜିଷ୍ଟ୍ରେଟ୍ମାନେ ସେମାନଙ୍କର ବୁଦ୍ଧିର ପ୍ରୟୋଗ କରିବା ଉଚିତ ବୋଲି ଖକ୍ତପୀଠ କହିଛନ୍ତି

ସେ କହିଛନ୍ତି କେଏନ୍ୟୁ ଛାତ୍ର ସଂଘ ସଭାପତି ଆୟଶୀ ଘୋଷ ଆଡମିନ୍ଷ୍ଟ୍ରେଟିଭ୍ ବ୍ଲକ୍ର ସର୍ଭରରୁମ୍ ଭଙ୍ଗାରୁଜା ଘଟଣାରେ ଲିପ୍ତ ଥିବା ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛନ୍ତି ସେ କହିଛନ୍ତି ପଞ୍ଜିକରଣ ପ୍ରକ୍ରିୟାକୁ ଭଣ୍ଡୁର କରିବା ପାଇଁ ସେମାନେ ପ୍ରଚେଷ୍ଟା କରିଥିଲେ ଡେପୁଟି କମିଶନର କହିଛନ୍ତି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ପଞ୍ଜିକୃତ ହେବାକୁ ଚାହୁଁଥିବା ବେଳେ ଏମାନେ ସେମାନଙ୍କୁ ପଞ୍ଜିକୃତ ହେବାକୁ ଦେଉନଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି ସେ କହିଛନ୍ତି ହିଂସା ଘଟଣାରେ କିଛି ନିର୍ଦ୍ଦିଷ୍ଟ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି ଶ୍ରୀ ତିର୍କୀ କହିଛନ୍ତି ହିଂତାତ୍କକ ଘଟଣା ଉପରେ ତିନୋଟି ମାମଲା ରୁଜୁ କରାଯାଇଛି ଓ ଏହା ଉପରେ ତଦନ୍ତ ଚାଲିଛି ଦିଲ୍ଲୀ ପୁଲିସ୍ ମୁଖପାତ୍ର ଏମ୍ଏସ୍ ରାନ୍ଧୱା କହିଛନ୍ତି ଜେଏନ୍ୟୁ ହିଂସା ଘଟଣା ସମ୍ଭନ୍ଧୀୟ ଫୌଜଦାରୀ ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ ଦ୍ୱାରା କରାଯାଉଛି ସେ କହିଛନ୍ତି ଘଟଣା ସଂକ୍ରାନ୍ତରେ ବହୁ ଅପପ୍ରଚାର ହୋଇଥିବାର ଦେଖିବାକୁ ମିଳିଛି

ଆଜି ନୂଆଦିଲ୍ଲୀରେ ନୀତିଆୟୋଗଠାରେ ଭାରତର ଶକ୍ତିନୀତିର ଗଭୀର ସମୀକ୍ଷା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ଗ୍ୟାସ୍ଗ୍ରିଡ୍ ପ୍ରକଳ୍ପର ବିକାଶ ପାଇଁ ସମ୍ପ୍ରତି ସରକାର ନେଇଥିବା ନିଷ୍ପଭି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଲାଭ ପହଞ୍ଚାଇବ ସେ କହିଛନ୍ତି ଭାରତ ଏକ ଗ୍ୟାସ୍ ଭିଭିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ସରକାର କୋଇଲା ଖଣି କ୍ଷେତ୍ରର ଉଦାରିକରଣ କରୁଛନ୍ତି ଯାହାଫଳରେ ଏହା ଶିଳ୍ପ କ୍ଷେତ୍ର ପାଇଁ ସହଜରେ ଉପଲହ୍ଧ ହୋଇପାରିବ

ଆନ୍ତର୍ଜାତିକ ଶକ୍ତି ଏଜେନ୍ସୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍କର ଫତିହ୍ ବାରୋଲ୍ କହିଛନ୍ତି ଭାରତ ଶକ୍ତିର ଉପଯୁକ୍ତ ବ୍ୟବହାର କରି ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି ସେ କହିଛନ୍ତି ଉତ୍କଳ ଯୋଜନା ଓ ଉଜାଲା ଯୋଜନାର କାର୍ଯ୍ୟକାରୀତା ଯୋଗୁଁ ଜୈବ ଇନ୍ଧନର ବ୍ୟବହାର ହ୍ରାସ ପାଇଛି ଓ ଦେଶ ଶକ୍ତି କ୍ଷେତ୍ରରେ ସ୍କାବଲମ୍ବି ହୋଇପାରିଛି

ବିଦେଶୀ ରାଷ୍ଟ୍ରଦତମାନଙ୍କୁ ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟନ ଓ ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂହଙ୍କ ନେତୃତ୍ୱରେ ଏକ ଦଳ ରାଜ୍ୟର ନିରାପତ୍ତା ପରିସ୍ଥିତି ଓ ସେହି ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଇଛନ୍ତି ବିଦେଶୀ ରାଷ୍ଟ୍ରଦୃତମାନେ ଗିରଫ୍ ହୋଇଥିବା ଲୋକ ଇଣ୍ଟରନେଟ୍ ସେବା ବାତିଲ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ୟନ୍ଧରେ ପଚାରିଥିବା ପ୍ରଶ୍ନଗୁଡ଼ିକର ସେମାନେ ଉତ୍ତର ଦେଇଛନ୍ତି

ପରିସ୍ଥିତିର ମୁକାବିଲା ସମୟରେ ଏହା ପୁଲିସ୍ ଓ ପ୍ରଶାସନ କାର୍ଯ୍ୟଦକ୍ଷତାର ଏକ କ୍ୱଳନ୍ତ ଦୂଷ୍ଟାନ୍ତ ବୋଲି ସେମାନେ କହିଛନ୍ତି ଆର୍ଥିକ କମିଶନର ଅତୁଲ ଡୁଲୁ ଜାମ୍ମୁ କାଶ୍ମୀରର ଲୋକମାନଙ୍କୁ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ପ୍ରଦାନ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ବିଦେଶୀ ରାଷ୍ଟ୍ରଦ୍ରତମାନଙ୍କୁ ଜରାଇଛନ୍ତି ଏହାପରେ ପଣ୍ଟିମ ପାକିସ୍ତାନର ଶରଣାର୍ଥୀ ଜାମ୍ମୁକାଶ୍କୀର ଗୁଜ୍ଜର ମିଳିତ ସାମ୍ମୁଖ୍ୟ ପାକିସ୍ତାନ ଅଧିକୃତ କାଶ୍କୀର ଶରଣାର୍ଥୀ ବାଲ୍ଲିକୀ ସମାଜ ଏବଂ ଓକିଲମାନଙ୍କ ସହ ବିଦେଶୀ ରାଷ୍ଟ୍ରଦ୍ୱତମାନେ ବାର୍ଭାଳାପ କରିଛନ୍ତି

ଏହି ଦଳ କାଶ୍ମୀରୀ ସ୍ଥାନାନ୍ତରିତ ଲୋକମାନଙ୍କ ଶିବିରକୁ ମଧ୍ୟ ଗସ୍ତ କରିଛନ୍ତି ସେହି ଶିବିର ଜଗତିଠାରେ ସ୍ଥାପନ କରାଯାଇଛି ଓ ଏହା ହେଉଛି କାଶ୍ମୀରୀ ସ୍ଥାନଚ୍ୟୁତ ଲୋକମାନଙ୍କର ସର୍ବବୃହତ ଶିବିର ଜେକେ ସିଜ୍ ଫାୟାର୍ ଭାଓଲେସନ ପାକିସ୍ତାନୀ ସୈନ୍ୟମାନେ ଆଜି ପୁଞ୍ଚ ଜିଲ୍ଲାର ଗୁଲପୁର ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖାରେ ଭାରତୀୟ ଆଗୁଆଘାଟି ଗୁଡ଼ିକ ଉପରକୁ ମୋର୍ଚାର ଆକ୍ରମଣ କରି ପ୍ରନର୍ବାର ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି ସରକାରୀ କର୍ମକର୍ତ୍ତାଙ୍କ କହିବା ଅନୁସାରେ ଏହି ମୋର୍ଟାର ଆକ୍ରମଣରେ ସେନାବାହିନୀର ଦୂଇ ଜଣ ଦରୱାନ ପ୍ରାଣ ହରାଇଥିବା ବେଳେ ଆଉ ତିନି ଜଣ ଗ୍ରର୍ତର ଭାବେ ଆହତ ହୋଇଛନ୍ତି

ପାକିସ୍ତାନ ପଟର୍ ଆଖିବୃଝା ମୋର୍ଟାର ଆକ୍ରମଣ କରାଯିବାରୁ ଏହା ସିଧା ସେମାନଙ୍କ ଦେହରେ ବାଜିଥିଲା ଆହତ ଦରଓ୍ୱାନମାନଙ୍କୁ ହସ୍କିଟାଲରେ ଚିକିତ୍ସା କରାଯାଉଛି ଓ ମୃତ୍ୟୁ ବରଣ କରିଥିବା ଦରୱାନମାନଙ୍କର ମୂତ ଦେହ ଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଉଛି ଭିପି ଏଓଆଇସି ନାଗପୁର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି କୌଣସି ଭାଷାକୁ ସାମ୍ପ୍ରଦାୟିକ କିମ୍ବା ଧର୍ମ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ୍ ନୁହେଁ ସେ କହିଛନ୍ତି ବେଦ ଓ ଉପନିଷଦ ଭଳି ପୁରାତନ ସାହିତ୍ୟ ଉପରେ କେବେ କଟକଣା ଲାଗୁ କରାଯାଇ ନ ଥିଲା ଓ ଯେକୌଣସି ବ୍ୟକ୍ତି ଏହାକୁ ପଢ଼ିପାରୁଥିଲେ ନାଗପୁରଠାରେ ଅଖିଳ ଭାରତ ପ୍ରାଚ୍ୟ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ନାଇଡୁ କହିଛନ୍ତି ସଂସ୍କୃତ ଭାଷାକୁ ଅତି ସରଳ ଉପାୟରେ ଶିକ୍ଷା ଦିଆଯିବା ଉଚିତ୍ ଯାହାଫଳରେ ଏହା ବହୁ ସଂଖ୍ୟକ ପାଠକମାନଙ୍କ ନିକଟରେ ପହଞ୍ଚି ପାରିବ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓ ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ ନୀତିନ ରାଉତ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ କବି କୂଳଗୁରୁ କାଳିଦାସ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷର୍ ଏହି ତିନିଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି ସଂସ୍କୃତ ଭାଷା ଉପରେ ପର୍ଯ୍ୟବେଶିତ ଭାରତୀୟ ସାହିତ୍ୟ କ୍ଷେତ୍ର ଓ ପ୍ରାଚ୍ୟ ଶିକ୍ଷା ପଦ୍ଧତି ସମ୍ଭନ୍ଧୀୟ ବିଷୟଗୁଡ଼ିକ ଉପରେ ଗବେଷଣା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଡକାଯାଇଛି

ନ୍ତଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍ରେ ତୃତୀୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରଶ୍ମର ଉତ୍ତର ଦେବେ ଓ କିଛି ମନୋନୀତ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ପରୀକ୍ଷା ସମୟରେ କିଭଳି ଚାପର ମୁକାବିଲା କରିବାକୁ ହେବ ସେ ବିଷୟରେ ପ୍ରଧାନମନ୍ତ୍ରୀ କହିବେ

ଏହି ବୈଠକରେ ଇରାନ୍ ସହ ହୋଇଥିବା ପରମାଣୁ ଚୁକ୍ତି ପ୍ରତି ସେମାନେ ସମର୍ଥନ ଜଣାଇବାକୁ ଆଶା କରାଯାଉଛି

କାଳକ୍ରମେ ଇରାନ୍ ଚୁକ୍ତି ଅନୁସାରେ ତାର ପ୍ରତିଶ୍ରତିବଦ୍ଧତାର୍ ଓହରିଯବାର ଦେଖିବାକୃ ମିଳିଥିଲା